ଆସନ୍ତାକାଲି ସେ ହଷ୍ଟନ୍ରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ

ଜ୍ରାତିସଂଘ ସାଧାରଣ ପରିଷଦ ବୈଠକରେ ଦାରିଦ୍ର୍ୟ ଦୂରୀକରଣ ଉଚ୍ଚମାନର ଶିକ୍ଷା ଜଳବାୟୁ ପରିବର୍ତ୍ତନ ଓ ସମଷ୍ଟିଗତ ଅଭିବୃଦ୍ଧି ପାଇଁ ବହୁପାକ୍ଷୀକ ଉଦ୍ୟମକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗରେ ଆଲୋଚନା ହେବ ବହୁପାକ୍ଷୀକ ବ୍ୟବସ୍ଥାକୁ ଫଳପ୍ରଦ ପ୍ରତିକ୍ରିୟାଶୀଳ ଓ ସଂପ୍ରସାରିତ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ସେ କହିଛନ୍ତି କାତିସଂଘର ସାଧାରଣ ପରିଷଦ ବୈଠକ କାଳରେ ଭାରତର ନିରନ୍ତର ଉନ୍ନୟନ ଲକ୍ଷ୍ୟ ସଫଳତା ବିଷୟ ସେ ଅବଗତ କରାଇବେ ଆସନ୍ତାକାଲି ସେ ହଷ୍ଟନ୍ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ପ୍ରବାସୀ ଭାରତୀୟମାନଙ୍କର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କର ଏହି ପ୍ରଥମ ଯୋଗଦାନ ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଭବମାନଙ୍କ ପାଖରେ ପହଞ୍ଚବା ପାଇଁ ନୂଆଦିଲ୍ଲୀର ଉଦ୍ୟମ ପ୍ରତି ଏକ ଐତିହାସିକ ପଦକ୍ଷେପ ହେବ ହଷ୍ଟନ୍ରେ ପ୍ରମୁଖ ବିଦ୍ୟୁତ୍ କମ୍ପାନିଗୁଡ଼ିକର ମୁଖ୍ୟମାନଙ୍କ ସହ ସେ ବୈଠକରେ ମିଳିତ ହେବାର କାର୍ଯ୍ୟକ୍ରମ ରହିଛି ପ୍ରବାସୀ ଭାରତୀୟମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ଓ ଆମେରିକାର ଜୀବନଶୈଳୀରେ ସେମାନଙ୍କର ଅବଦାନ ଆମ ପାଇଁ ଗୌରବର ବିଷୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରାଇବେ

ଶ୍ରୀ ମୋଦି କହିଛନ୍ତି ଅନ୍ତର୍ଜାତୀୟ ସମୁଦାୟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସବୁ ରହିଛି ଏବଂ ଏହାର ମୁକାବିଲା ପାଇଁ ବିଶ୍ୱସରୀୟ ପ୍ରତିଶ୍ରତିବଦ୍ଧତା ଓ ବହୁପାକ୍ଷୀକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି

ଶ୍ରୀ ମୋଦୀଙ୍କୁ ସ୍ୱଚ୍ଚ ଭାରତ ଅଭିଯାନ ମାଧ୍ୟମରେ ପରିମଳ କ୍ଷେତ୍ରରେ ବିପ୍ଳବ ଆଣିଥିବା ଯୋଗୁଁ ବିଲ୍ ଓ ମେଲିନ୍ଦା ଗେଟ୍ଟ ଫାଉଶ୍ଡେସନ୍ ଦ୍ୱାରା ଗ୍ଲୋବାଲ୍ ଗୋଲ୍କିପର ପୁରସ୍କାରରେ ସମ୍ମାନିତ କରାଯିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଭାରତ ଆସିଥିବା ମଙ୍ଗୋଲିଆ ରାଷ୍ଟ୍ରପତି ବଟୁଲ୍ଗା ଖଲ୍ଟମାଙ୍କ ଉପସ୍ଥିତିରେ ଦୁର୍ବିପାକ ପରିଚାଳନା ଏବଂ ମହାକାଶ ସହଯୋଗ ସଂକ୍ରାନ୍ତରେ ଉଭୟ ଦେଶ ଦୁଇଟି ବୁଝାମଣାପତ୍ରରେ ସ୍ୱାକ୍ଷ କରିଛନ୍ତି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ମଙ୍ଗୋଲିଆର ସ୍ୱଚ୍ଚକାଳୀନ ଭ୍ରମଣକାରୀମାନଙ୍କ ପାଇଁ ଇ ଭିସା ଯୋଜନା କାର୍ଯ୍ୟକାରୀ କରିବା ବିଷୟ ଭାରତ ଘୋଷଣା କରିଛି ଭାରତୀୟ ଭ୍ରମଣକାରୀମାନଙ୍କୁ ପହଞ୍ଚୁଲାମାତ୍ରେ ମଙ୍ଗୋଲିଆ ସ୍ୱଚ୍ଚକାଳୀନ ରହଣୀ ଭିସା ପ୍ରଦାନ କରିବା ପାଇଁ ଘୋଷଣା କରିଥିବାରୁ ଭାରତ ଏଭଳି ପଦକ୍ଷେପ ନେଇଛି

ମଙ୍ଗୋଲିଆରେ ପେଟ୍ରୋ ରସାୟନ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଏହି ସହାୟତା ଦିଆଯିବ ଫିନ୍ଲାଣ୍ଡ ଜୟଶଙ୍କର ତିନିଦିନସିଆ ଫିନ୍ଲାଣ୍ଡ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ୍ଜୟଶଙ୍କର ଗତକାଲି ସେଠାକାର ଶୀର୍ଷ ନେତୃବୃନ୍ଦଙ୍କ ସହ ଆତଙ୍କବାଦର ବିଲୋପ ଏବଂ ଗ୍ରୀନ୍ ଟେକ୍ନୋଲୋଜି ବିଷୟରେ ଆଲୋଚନା କରିଛନ୍ତି ଦ୍ୱିପାକ୍ଷୀୟ ସହଯୋଗ ନେଇ ସେ ଫିନ୍ଲାଣ୍ଡ ପ୍ରତିପକ୍ଷ ପେକା ହାଭିସ୍ତୋଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି ଶ୍ରୀ ଜୟଶଙ୍କର ହେଲେସ୍କିଂଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍କୋଚନ କରିଛନ୍ତି ସୂଚନାଯୋଗ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଫିନ୍ଲାଣ୍ଡ ସଂପ୍ରତି ୟୁରୋପୀୟ ସଂଘର ଅଧ୍ୟକ୍ଷ ଅଛି ପୂର୍ବରୁ ଶ୍ରୀ ଜୟଶଙ୍କର ଫିନ୍ଲାଣ୍ଡ ପାର୍ଲାମେଣ୍ଟ ପରିଦର୍ଶନ କରିବା ସହିତ ଉପବାଚସ୍ତତ ଟୁର୍ଲା ହାତାଇନେନ୍ଙ୍କ ସହ ଲିଙ୍ଗଗତ ସମାନତା ଏବଂ ଅଣୁ ଅର୍ଥନୀତି ବିଷୟରେ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି

ଆଡ୍ କର୍ପୋରେଟ୍ ଟ୍ୟାକ୍ସ ଭାରତୀୟ ଶିଳ୍ପ ବଶିକ ମହାସଂଘ କହିଛି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଶୁଳ୍ପ ରିହାତି ସାଂପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥାକୁ ସୁଧାରିବା ଦିଗରେ ଏକ ବୁଷ୍ଟର ଡୋକ୍ ଭାବେ କାମ କରିବ ଫିକି ସଭାପତି ସନ୍ଦୀପ ସୋମାନି କହିଛନ୍ତି କମ୍ପାନିମାନଙ୍କର ଆୟକର ହ୍ରାସ ପାଇଁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ବହୁଦିନରୁ ଅନୁରୋଧ କରାଯାଇଥିଲା ଭାରତୀୟ ଶିଳ୍ପ ମହାସଂଘ କହିଛି ଏହି ଘୋଷଣା ପ୍ରକୃତରେ ଏକ ଫଳପ୍ରଦ ପଦକ୍ଷେପ ଶିଳ୍ପମହାସଂଘର ନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି ଅଧିକ ଟିକସ ଭାରତୀୟ ଶିଳ୍ପକ୍ ଅଣପ୍ରତିଯୋଗୀ କରିବା ଦ୍ୱାରା ଦେଶର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିବାରୁ ବହୁଦିନରୁ ଏହି ପୁରୁଣା ଦାବି ଏବେ ପୂରଣ ହୋଇଛି ଆସୋଚାମ୍ ସାଧାରଣ ସମ୍ପାଦକ ଦୀପକ ସୁଧ୍ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଏହା ଦେଶୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଏବଂ ବିଦେଶୀ ପୁଞ୍ଜି ନବେଶକାରୀଙ୍କୁ ଆକର୍ଷିତ କରିବ

ସେ କହିଛନ୍ତି ଭାରତକୁ ଏକ ଉତ୍ପାଦନକାରୀ କେନ୍ଦ୍ରରେ ପରିଣତ କରିବା ପାଇଁ ଏଭଳି ପଦକ୍ଷେପ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି

ପ୍ରଲିସ୍ କହିଛି ମୃତକମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ଲୋକ ଅଛନ୍ତି ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି ସାଉଦି ଚାଇନା ସାଉଦି ଆରବ ରାଜା ସଲ୍ମାନ୍ ବିନ୍ ଅବ୍ଦୁଲ ଅଜିଜ୍ କହିଛନ୍ତି ତାଙ୍କ ଦେଶର ଦୁଇଟି ତୈଳକେନ୍ଦ୍ର ଉପରେ ଆକ୍ରମଣ ଦ୍ୱାରା ଏହି ଅଞ୍ଚଳରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଠାକାର ଗଣମାଧ୍ୟମରେ କୁହାଯାଇଛି ଚୀନ୍ ରାଷ୍ଟ୍ରପତି ସିଜିନ୍ପିଙ୍ଗ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ସଲ୍ମାନ୍ ବିନ୍ ଅବଦୁଲ୍ ଅଜିଜ୍ ଅଲ୍ ସୌଦ୍ ଏହା କହିଛନ୍ତି ରାଜା ସଲ୍ମାନ କହିଛନ୍ତି ତଦନ୍ତ ଶେଷ ହେଲା ପରେ ନିରାପତ୍ତା ରକ୍ଷା ପାଇଁ ସାଉଦି ଆରବ ଉପଯୁକ୍ତ ପଦକ୍ଷେପ ନେବ ତେଣେ ଚୀନ୍ ରାଷ୍ଟ୍ରପତି କହିଛନ୍ତି ତେଳ କ୍ଷେତ୍ରଗୁଡ଼ିକ ଉପରେ ଆକ୍ରମଣ ଦେଶର ନିରାପତ୍ତା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି ଏବଂ ବିଶ୍ୱ ତୈଳ ବକାରକୁ ପ୍ରଭାବିତ କରିଛି ପିୟୁଷ ଗୋଏଲ୍ ୟୁଏଇ ବାଶିଜ୍ୟ ଶିଳ୍ପ ଓ ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଆଜିଠାରୁ ଦୁଇଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଉଛନ୍ତି ଦୁବାଇର ସମ୍ଭାବନାମୟ ଜିଲ୍ଲାର ପ୍ରଦର୍ଶନୀ କ୍ଷେତ୍ରରେ ଏକ ଚାରିମହଲା ବିଶିଷ୍ଟ ଭାରତୀୟ ପାଭିଲିୟନ୍କୁ ଉନ୍ମୋଚନ କରିବେ ଏହି ପାଭିଲିୟନ୍ରେ ଭାରତ ୟୁଏଇ ମଧ୍ୟରେ ଥିବା ଘନିଷ୍ଠ ସଂପର୍କ ଏବଂ ଭାରତର ସମୃଦ୍ଧ ଇତିହାସ ଓ ସଂସ୍କୃତି ଏଥିରେ ପ୍ରଦର୍ଶିତ କରାଯିବ ବୋଲି ଦୁବାଇଠାରେ ଭାରତୀୟ ବାଣିଜ୍ୟ ରାଷ୍ଟ୍ରଦୂତ ବିପୁଲ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ଭବନ ପରିବେଶ ଅନୁକୂଳ ଏବଂ ଭାରତର ପ୍ରକୃତି ଉପାସନା ବିଷୟରେ ପ୍ରଦର୍ଶିତ କରିବ

ବକ୍ସିଂ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଏସୀୟ ଚମ୍ପିୟାନ୍ ଅମିତ ପନ୍ଘଲ ରୁଷିଆର ଏକତେରିନବର୍ଗଠାରେ ଚାଲିଥିବା ବିଶ୍ୱ ପୁରୁଷ ପ୍ରତିଯୋଗିତାର ଫାଇନାଲ୍ରେ ଉଜ୍ବେକିସ୍ତାନର ଅଲମ୍ପିକ୍ ଚମ୍ପିୟନ୍ ସଖୋବିଦିନ୍ ଜୋୟେରବ୍ଙ୍କ ସହ ଆଜି ମୁକାବିଲା କରିବେ